ରାଜ୍ୟରେ ହଜାରେ ଟପିଲା କରୋନା ମୃତ୍ୟୁସଂଖ୍ୟା

ଏହି ବର୍ବ୍ବିତ ସମୟସୀମାର ଉପଯୋଗ କରିବାକୁ ଅର୍ଥମନ୍ତଶାଳୟ ଟିକସଦାତାମାନଙ୍କୁ ଅନୁରୋଧ କରିଛି

ଆଜି ସକାଳେ ଶଶୁର ସେହି କବାଟ ଖୋଲିବାକୁ ଯିବା ସମୟରେ ବିଦ୍ୟୁତ ସଂସର୍ଶରେ ଆସିଯାଇଥିଲେ

ବନା ରହିଛି

ଏହି ସମୟ ମଧ୍ଧରେ ମହ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମ